ଏହାଛଡ଼ା ଉଭୟ ଭାରତ ଓ ସାଇପ୍ରସ୍ ବିଶ୍ୱ ପ୍ରତି ଦେଖାଦେଇଥିବା ଆତଙ୍କବାଦୀ ଭୟକ୍ତ ନେଇ ଉଦ୍ବେଗ ପ୍ରକାଶ କରିବା ସହ ଏହାର ମୁକାବିଲା ପାଇଁ ଜାତିସଂଘରେ ପୂର୍ଣ୍ଣାଙ୍ଗ ପ୍ରସ୍ତାବ ଗ୍ରହଣ କରିବାକୁ ଦାବି କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ସାଇପ୍ରସ୍ ଗସ୍ତ ଅବସରରେ ଦୁଇଦେଶ ମଧ୍ୟରେ ଆର୍ଥିକ ଗୁଇନ୍ଦା ବ୍ୟବସ୍ଥା ଏବଂ ଅନ୍ୟାନ୍ୟ ଦ୍ୱିପାକ୍ଷିକ ପ୍ରସଙ୍ଗ ଉପରେ ଆଲୋଚନା ହେବା ସହ କେତେକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି ଶ୍ରୀ କୋବିନ୍ଦ ସାଇପ୍ରସ୍ର ରାଷ୍ଟ୍ରପତି ନିକୋସ୍ ଆନସ୍ତାସିଆଡ୍ସଙ୍କ ସହ ରାଜଧାନୀ ନିକୋସିଆରେ ଆଲୋଚନା କରିବା ପରେ ଦ୍ଦେିତ ଟିକସ ଉଚ୍ଛେଦ ରାଜିନାମା ସ୍ୱାକ୍ଷରିତ ହୋଇଛି ଭାରତ ନେତୃତ୍ୱରେ ଚାଲିଥିବା ଆନ୍ତର୍ଜାତିକ ସୌର ସଂଗଠନରେ ସାମିଲ ହେବାକୁ ଶ୍ରୀ କୋବିନ୍ଦ ସାଇପ୍ରସ୍କୁ ଏହି ଅବସରରେ ଅନୁରୋଧ କରିଥିଲେ ଆଜି ଅପରାହ୍ନରେ ତିନିଦିନିଆ ସାଇପ୍ରସ୍ ଗସ୍ତ ଶେଷ କରିବା ପୂର୍ବରୁ ଶ୍ରୀ କୋବିନ୍ଦ ସାଇପ୍ରସ୍ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ଉଦ୍ବୋଧନ ଦେବେ ବୁଲ୍ଗେରିଆ ଯାତ୍ରା କରିବା ପୂର୍ବରୁ ସାଇପ୍ରସ୍ଠାରେ ସେ ଗୁରୁଦେବ ରବୀନ୍ଦ୍ରନାଥ ଠାକୁରଙ୍କର ଏକ ଆବକ୍ଷ ପ୍ରତିମୂର୍ତ୍ତିର ଉନ୍ତୋଚନ କରିବେ ପିଏମ୍ ଟିଚର୍ସ ଆୱାର୍ଡ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁଦିବସ ଅବ୍ୟବହିତ ପୂର୍ବରୁ ଆଜି ଜାତୀୟ ପୁରସ୍କାର ପାଇବା ପାଇଁ ମନୋନୀତ ଶିକ୍ଷକଙ୍କ ସହିତ ଭାବ ବିନିମୟ କରିବେ ଉପରାଷ୍ଟ୍ରପତି ଏମ୍ ଭେଙ୍କିୟାନାଇଡୁ ନୂଆଦିଲ୍ଲୀରେ ଆସନ୍ତାକାଲି ଆୟୋଜିତ ହେବାକୁ ଥିବା ଏକ ଉତ୍ସବରେ ଏହି ଶିକ୍ଷକମାନଙ୍କୁ ପୁରସ୍କୃତ କରିବେ

ଜାତୀୟ ପୁରସ୍କାର ମନୋନୟନରେ ଶିକ୍ଷକମାନଙ୍କର ସ୍ୱଚ୍ଛତା ସାଧୁତାକୁ ଅଗ୍ରାଧିକାର ଦିଆଯାଇଥିବା ବେଳେ ସେମାନଙ୍କର ଉଲ୍ଲେଖନୀୟ ସେବା ପ୍ରଦର୍ଶନକୁ ମଧ୍ୟ ଗୁରୁତ୍ୱ ଦିଆଯାଇଛି

ଏହି ଅବସରରେ ମହିଳା ଓ ଶିଶୁକଲ୍ୟାଶ ମନ୍ତ୍ରଶାଳୟ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଇ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଯାଉଛି କୁପୋଷଣ ଯୋଗୁଁ ପିଲାଙ୍କ ଶାରୀରିକ ଅଭିବୃଦ୍ଧି ବ୍ୟାହତ ହେବା ସହିତ ମହିଳାମାନଙ୍କ ମଧ୍ୟରେ ରକ୍ତହୀନତା ଦେଖାଯାଏ ଏବଂ ଶିଶୁମାନେ ଜନ୍ମସମୟରେ କମ୍ ଓଜନର ହୋଇଥାନ୍ତି ତେଣୁ ସୁଷମ ଖାଦ୍ୟ ଖାଇବା ସହ କୁପୋଷଣ ଦୂର କରିବାକୁ ସରକାର ଗ୍ରହଣ କରିଥିବା ବିଭିନ୍ନ ପଦକ୍ଷେପ ସଂପର୍କରେ ସଚେତନତା ଅବ୍ୟାହତ ରହିଛି ଗତ ଜୁଲାଇରେ ଅନୁଷ୍ଠିତ ଜାତୀୟ ପୋଷଣ ଅଭିଯାନ କାର୍ଯ୍ୟକ୍ରମ ସଂକ୍ରାନ୍ତ ଜାତୀୟ ପରିଷଦର ନିଷ୍ପଭିକ୍ରମେ ପ୍ରତିବର୍ଷ ସେପ୍ଟେମ୍ବର ମାସକୁ ଜାତୀୟ ପୁଷ୍ଟିସାଧନ ମାସ ଭାବେ ପାଳନ କରିବାକୁ ନିଷ୍ପଭି ନିଆଯାଇଛି ପ୍ରଭୁ ଏୟାରପୋର୍ଟ ଟର୍ମିନାଲ୍ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ସୁରେଶ ପ୍ରଭୁ ଗୋରଖପୁରସ୍ଥିତ ବିମାନବନ୍ଦରର ନୂଆ ଘରୋଇ ଟର୍ମିନାଲ୍ ଭବନକୁ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସହ ଉଦ୍ଘାଟନ କରିଛନ୍ତି

ମହାରାଷ୍ଟ୍ର କୋର୍ଟ ଡାଭଲ୍କର ହେତୁବାଦୀ ନରେନ୍ଦ୍ର ଡାଭଲ୍କର ହତ୍ୟା ଘଟଣାରେ ସଂପୃକ୍ତି ଅଭିଯୋଗରେ ଗିରଫ ହୋଇଥିବା ଅସ୍ତ୍ରଶସ୍ତ୍ର ବ୍ୟବସାୟୀ ଶରଦ କଲାସ୍କର୍ଙ୍କୁ ପଚରାଉଚରା କରିବା ପାଇଁ ମୁମ୍ଯାଇର ଏକ ଅଦାଲତ ସିବିଆଇକୁ ଅନୁମତି ପ୍ରଦାନ କରିଛି କଲାସ୍କର ଗତମାସରେ ଗିରଫ ହୋଇଥିଲେ ଏବଂ ତାଙ୍କ ପାଖରୁ ବିପୁଳ ଅସ୍ତ୍ରଶସ୍ତ ଜବତ ହୋଇଥିଲା ଡାଭଲ୍କରଙ୍କ ଉପରକୁ ଗୁଳି ଚଳାଇଥିବା ମୁଖ୍ୟ ଅଭିଯୁକ୍ତ ସଚିନ୍ ଆନ୍ଦୁରେଙ୍କ ସହ କଳାସ୍କରଙ୍କର ସଂପର୍କ ଅଛି କି ନାହିଁ ତାହା ଜାଶିବା ପାଇଁ ପଚରାଉଚରା କରାଯିବ ବୋଲି ସିବିଆଇ କହିଛି

ଏହା ଦୁଇଦିନ ଧରି ଚାଲିବ

ଭୂମିକମ୍ପ ପରେ ଭାରତ ମହାସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଜୁଆର ସୁନାମିର ସୂଚନା ଲୋକଙ୍କୁ ଦେବା ଏବଂ ତଟବର୍ତ୍ତୀ ଅଞ୍ଚଳରୁ ଲୋକଙ୍କୁ ଉଦ୍ଧାର କରି ନିରାପଦ ସ୍ଥାନକୁ ନେଇ ଥଇଥାନ କରିବାର ଅଭ୍ୟାସ ଏହି ଅଭିଯାନ ମାଧ୍ୟମରେ କରାଯାଉଛି ସୁନାମିର ମୁକାବିଲା ପାଇଁ ରାଷ୍ଟ୍ର ସମୃହ କେତେ ପ୍ରସ୍ତୁତ ଏବଂ ଏଥିରେ ଦେଶ ଦେଶ ମଧ୍ୟରେ କେତେ ସହଯୋଗ ରହିଛି ତାହା ନିର୍ଣ୍ଣୟ କରିବା ଏହି ଅଭ୍ୟାସ ଅଭିଯାନର ଉଦ୍ଦେଶ୍ୟ ଅମିତ୍ଶାହା କର୍ଣ୍ଣାଟକ ପୋଲ୍ସ ବିଜେପି ସଭାପତି ଅମିତ ଶାହା କହିଛନ୍ତି ଯେ କର୍ଣ୍ଣାଟକ ପୌର ନିର୍ବାଚନରେ ବିଜେପିକୁ ମିଳିଥିବା ବିପୁଳ ଜନସମର୍ଥନ ଏବଂ କଂଗ୍ରେସ ଓ କେଡିଏସ୍ ଆସନରେ ହ୍ରାସ ଘଟିବା ପ୍ରସଙ୍ଗ ଶାସକ ମେଣ୍ଟ ସରକାର ପ୍ରତି ଜନ ଅସନ୍ତୋଷ ପ୍ରତିଫଳନର ଚିତ୍ର ଦେଖାଦେଇଛି ଧାରାବାହିକ ଟ୍ସିଟ୍ ମାଧ୍ୟମରେ ଶ୍ରୀ ଶାହା କହିଛନ୍ତି ଯେ ରାଜ୍ୟରେ ଗଢ଼ିଉଠିଥିବା ଏହି ସୁବିଧାବାଦୀ ମେଣ୍ଟ ସରକାର ପ୍ରଧାନମନ୍ତ୍ରୀ ଏବଂ ବିଜେପିକୁ ରାଜ୍ୟର ହିତ ପାଇଁ କାର୍ଯ୍ୟ କରିବାରେ ବାଧା ଦେଇପାରିବ ନାହିଁ

ପାକ୍ ଇଲେକ୍ସନ୍ ଆଜି ପାକିସ୍ତାନରେ ନୂଆ ରାଷ୍ଟ୍ରପତିଙ୍କୁ ମନୋନୀତ କରାଯିବ ଶାସକ ତେହରିକ୍ ଇ ଇନ୍ସାଫ୍ ପାର୍ଟିର ପ୍ରାର୍ଥୀ ଆରିଫ୍ ଅଲିଭ୍ ପରବର୍ତ୍ତୀ ରାଷ୍ଟ୍ରପତି ନିର୍ବାଚିତ ହେବାର ସମ୍ଭାବନା ରହିଛି ସେଠାକାର ବିରୋଧୀ ଦଳଗୁଡ଼ିକ ପକ୍ଷରୁ ଏହି ପଦ ପାଇଁ ସର୍ବସମ୍ମତ ପ୍ରାର୍ଥୀ ଦେବା ସମ୍ଭବ ହୋଇନାହିଁ ବର୍ତ୍ତମାନର ରାଷ୍ଟ୍ରପତି ମମନୁନ୍ ହସେନ୍ଙ୍କ କାର୍ଯ୍ୟକାଳ ଶନିବାର ଦିନ ଶେଷ ହେଉଥିବା ବେଳେ ସେ ପୁଣିଥରେ ନିର୍ବାଚନରେ ଅବତୀର୍ଷ ହେବାକୁ ମନା କରିଛନ୍ତି

ଏହି ଦୁଇ ସାମ୍ବାଦିକ ରୋହିଙ୍ଗ୍ୟା ମୁସଲମାନଙ୍କ ଗଣସଂହାର ବିଷୟରେ ରିପୋର୍ଟ ପ୍ରଦାନ କରିଥିଲେ ଏହି ଘଟଣାକୁ ଆମେରିକା ଅତି ଚିନ୍ତାଜନକ ବୋଲି ଉଲ୍ଲେଖ କରି ତୁରନ୍ତ ଉଭୟଙ୍କ ଖଲାସ ଦାବି କରିଛି ଏକ ବିବୃତିରେ ୟାଙ୍ଗୁନ୍ସ୍ରିତ ଆମେରିକୀୟ ଦୂତାବାସ ପକ୍ଷରୁ କୁହାଯାଇଛି ଯେ ମ୍ୟାଁମାରରେ ଏବେ ଯାହା ଚାଲିଛି ସେଥିରେ ଆଇନର ଶାସନ ଓ ବିଚାର ବିଭାଗୀୟ ସ୍ୱାଧୀନତା ନେଇ ସନ୍ଦେହ ସୃଷ୍ଟି ହୋଇଛି ୟୁରୋପୀୟ ସଂଘ ବ୍ରିଟେନ୍ ଫ୍ରାନ୍ନ ଆଦି ରାଷ୍ଟ୍ର ମଧ୍ୟ ଏହି ଘଟଣାକୁ ନିନ୍ଦା କରିବା ସହ ତୁରନ୍ତ ଦୁଇ ସାମ୍ବାଦିକଙ୍କୁ ମୁକ୍ତ କରିବାକୁ ଦାବି କରିଛନ୍ତି

ଭାରତୀୟ ଗଲ୍ଫ ଇତିହାସରେ ଏଭଳି ସମ୍ମାନ ପାଇବାରେ ମିଲ୍ଖା ସିଂ ପ୍ରଥମ ଖେଳାଳି

କ୍ୱାର୍ଟର ଫାଇନାଲ୍ରେ ଆସନ୍ତାକାଲି ସିଲିକ୍ କେଇ ନିଶିକୋରୀଙ୍କୁ ଭେଟିବେ